ଚଳିତବର୍ଷର କାର୍ଗିଲ ବିଜୟ ଦିବସର ଶୀର୍ଷକ 'ସ୍କରଣକର ପାଳନ କର ଓ ନ୍ତନତ୍ୱ ଆଣ'

ଏହି ଅବସରରେ ପ୍ରଧାନମନ୍ତୀ ନରେନ୍ଦ ମୋଦି ଟ୍ୱିଟ୍ କରି କହିଛନ୍ତି ଭାରତମାତାର ସମସ୍ତ ବୀରପୁତ୍ରମାନଙ୍କ ପ୍ରତି ସେ ହୃଦୟରୁ ବନ୍ଦନା କରୁଛନ୍ତି ବୀର ଯବାନଙ୍କ ସାହସ ସମର୍ପଣ ଓ ବୀରତ୍ୱ ଆମକୁ ସ୍କରଶ କରାଇଥାଏ ବୋଲି ଶ୍ରୀ ମୋଦି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି

ଏହି ଅବସରରେ ପ୍ରିୟଙ୍କା ଗାଧ୍ଧୀ ମଧ୍ଧ ପ୍ରାଶବଳୀ ଦେଇଥିବା ସେନାମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି

ଏଥିରେ ବିଭିନ୍ନ କଲେକ୍ ସ୍କୁଲ୍ ଏନ୍ସିସି କ୍ୟାଡେଟ୍ ଯୋଗଦେଇ ର୍ୟାଲି କରିଥିଲେ ବାଲେଶ୍ୱରଠାରେ ଓଡିଶା ସାମ୍ଘାଦିକ ୟୁନିୟନ ବାଲେଶ୍ୱର ଶାଖା ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଞଳି ଅର୍ପଣ କରାଯାଇଛି ପାରଳାଖେମୁଖିଠାରେ କାରଗିଲ ବିଜୟ ଦିବସ ପାଳନ ଅବସରରେ ସ୍ୱଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି

ଅନ୍ୟପକ୍ଷରେ ସେଠାରେ ଆଦାନୀ ଗ୍ରପ ପକ୍ଷରୁ ଶିକ୍କ ପାର୍କ ମଧ୍ଯ ପ୍ରତିଷ୍ଠା କରାଯିବାକୁ ଯୋଜନା ରହିଛି

ସ୍ୱତନ୍ତ ପକ୍କୋ ବିଚାରଚପତି ଅଭିଯୁକ୍ତଙ୍କୁ ଫାଶୀ ଦଶ୍ତାଦେଶ ଦେଇଛନ୍ତି

ପରେ ସେମାନଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଥିଲା

ଏହି ଘଟଣାରେ ଦୁଇଜଶଙ୍କୁ ଗିରଫ କରାଯାଇଥିବା ଜଶାପଡିଛି

ଆଗାମୀ ଦିନରେ ଜଳ ଅଭାବରୁ କୃଷି କେତ୍ରରେ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବାବେଳେ କେତେକ ସ୍ଚାନରେ ପାନୀୟ ଜଳଯୋଗାଣ ନେଇ ଅସୁବିଧା ଦେଖାଦେଇଛି ଇତିମଧ୍ଧରେ ପାରାଦୀପ ପୋର୍ଟ ଟ୍ରଷ୍ଟ ସେଠାକାର ଆବାସିକ କଲୋନୀ ଏବଂ ପଡାଗୁଡିକରେ ଦିନକୁ ଦୁଇଥର ବଦଳରେ ଗୋଟିଏ ଥର ଜଳଯୋଗାଣ କରିବାକୁ ନିଷ୍ବଉି ନେଇଛି